ସେ ଆଜି ହଷ୍ଟନ୍ର ଏନଆରକି ଷ୍ଟାଡିୟମଠାରେ ହାଉଡି ମୋଦି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପଙ୍କ ସହ ମିଳିତଭାବେ ଉଦ୍ବୋଧନ ଦେବେ

ପିଏମ୍ ୟୁଏସ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତର ପ୍ରଥମ ଚରଣରେ ହଷ୍ଟନ୍ଠାରେ ପହଞ୍ଚୁଛନ୍ତି

ହଷ୍ଟନ୍ଠାରେ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କର୍ ଥବା ଆମେରିକାର ପ୍ରମୁଖ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀଙ୍କ ସହ ଶ୍ରୀ ମୋଦୀ ଆଲୋଚନା କରିବେ ସ୍ଥାନୀୟ ଏନଆରଜି ଷ୍ଟାଡିୟମଠାରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଆଜି ଅନୁଷ୍ଠିତ ହେବାକୁ ଥିବା ହାଉଡି ମୋଦୀ କାର୍ଯ୍ୟକ୍ରମ ଉପରେ ସମସ୍ତ ନଳର କେନ୍ଦ୍ରୀଭୂତ ହୋଇ ରହିଛି ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ ଉଭୟ ମିଳିତଭାବେ ଉଦ୍ବୋଧନ ଦେବେ

ଏହାପରେ ଶ୍ରୀ ମୋଦୀ ନ୍ୟୁୟର୍କସ୍ଥିତ ମିଳିତ କାତିସଂଘର ମୁଖ୍ୟାଳୟରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ସମ୍ପର୍କୀତ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସେହିପରି ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ନିଜର ଅଭିଭାଷଣ ପ୍ରଦାନ କରିବେ

ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀ ସୋଲାର ପାର୍କ ଏବଂ ଗାନ୍ଧୀ ଶାନ୍ତି ଉଦ୍ୟାନକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ସେହିପରି ସ୍ୱଚ୍ଚ ଭାରତ ଅଭିଯାନରେ ତାଙ୍କର ପ୍ରମୁଖ ନେତୃତ୍ୱକୁ ମାନ୍ୟତା ଦେଇ ବିଲ୍ ଓ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗ୍ଲୋବାଲ ଗୋଲକିପର ସମ୍ମାନରେ ସମ୍ମାନୀତ କରାଯିବ

ଗତକାଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ୍ ଏ ବିଷୟ ଜଣାଇଛନ୍ତି ପରିବେଶ ପ୍ରତି କ୍ଷତିକୁ କମ୍ କରିବା ଲକ୍ଷ୍ୟରେ ରାଜନୈତିକ ଦଳମାନେ ନିର୍ବାଚନ ପ୍ରଚାରରେ କୌଣସି ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନ୍ ସବୁ ଦଳଗୁଡ଼ିକୁ କହିଛି ଶ୍ରୀ ଅରୋରା କହିଛନ୍ତି ନକ୍ୱଲ୍ ଉପଦ୍ରତ ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ନିର୍ବାଚନ କାର୍ଯ୍ୟସ୍ଚଚୀ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ

ଆସନ୍ତାକାଲି ଏହି ଆସନଗୁଡିକ ପାଇଁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଶ୍ରୀ ଆରୋରା କହିଛନ୍ତି ଅମିତ୍ ଶାହା ଇଲେକ୍ସନ୍ ମହାରାଷ୍ଟ୍ର ଓ ହରିୟାଣାର ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ଲୋକମାନଙ୍କ ନିକଟରେ ଉପସ୍ଥାପନ କରି ପ୍ରର୍ବାପେକ୍ଷା ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିବାପାଇଁ ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି

ଏଚଆରଡି ବୋର୍ଡ ଅଫ ଏକ୍ସକେଶନ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଶିକ୍ଷା ସମ୍ପର୍କୀତ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ନିଶାଙ୍କ କହିଛନ୍ତି କେନ୍ଦ୍ର ସରକାର ଏକ ଜାତୀୟ ଶିକ୍ଷାନୀତି ପ୍ରଶୟନ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ଶିକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ଶକ୍ତିଭାବେ ଗଢି ତୋଳିବା ଯୁବବର୍ଗଙ୍କୁ ଉତ୍ତମମାନର ଶିକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରିବା ହେଉଛି ଏହି ନୀତିର ମୂଳ ଉଦ୍ଦେଶ୍ୟ

ଏକବିଂଶ ଶତାବ୍ଦୀରୁ ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏହି ନୀତି ସହାୟକ ହେବ ସେଥିଲାଗି ଦିଲ୍ଲୀରେ ଅନୁଷ୍ଠିତ ଏହି ସ୍ୱତନ୍ତ ବୈଠକରେ ଜାତୀୟ ଶିକ୍ଷାନୀତିର ଚିଠା ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଛି

ଗତକାଲି ଭୁବନେଶ୍ୱରଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ କାରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକ କାତୀୟ ସ୍ତରର କମିଟି ଗଠନ କରାଯାଇଛି ଏହି କମିଟିରେ ମହାକାଶ ବିଜ୍ଞାନୀ ଓ ଇସ୍ରୋର ବିଶେଷଜ୍ଞମାନେ ଅଛନ୍ତି

ଏବେ ଭାରତ ବିଭିନ୍ନ ଦେଶରେ ରହିଥିବା ସୁଯୋଗଗୁଡ଼ିକର ସଦୁପଯୋଗ କରି ଏକ ବୃହତ୍ ଶକ୍ତି ସମ୍ପନ୍ନ ଦେଶ ଭାବେ ଗଢି ଉଠିବାର ସମୟ ଆସିଛି ବୋଲି ସେ କହିଛନ୍ତି

ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ କାର୍ଯ୍ୟକୁ ସମର୍ଥନ କରିଥିବାରୁ ଶ୍ରୀ ଗୋଏଲ ସଂଯୁକ୍ତ ଆରବ ଏମିରେଟସ୍ରେ ରହୁଥିବା ଭାରତୀୟ ବଂଶୋଭବକୁ କୃତଜ୍ଞତା ଜଣାଇଛନ୍ତି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ଅର୍ଥନୀତିରେ ବିକାଶହାର ହାସଲ କରିବା ପାଇଁ ଦୂଢ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଚଳିତ ସପ୍ତାହ ସରକାରଙ୍କ ପକ୍ଷରୁ କେତେକ କ୍ଷେତ୍ରରେ ଟିକସ୍ ହାର ହ୍ରାସ କରାଯାଇଥିବା ସେ କହିଛନ୍ତି ଭାରତକୁ ଅନ୍ୟ ଦେଶ ତୁଳନାରେ ଏକ ଉପଯୁକ୍ତ ପୁଞ୍ଜିନିବେଶ କ୍ଷେତ୍ରଭାବେ ପ୍ରସ୍ତୁତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି ୟୁପି ଫ୍ଲୁଡ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏବଂ ବ୍ରନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରବଳ ବନ୍ୟା ଦେଖାଦେଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ପ୍ରାୟ ସମସ୍ତ ନଦୀଗୁଡ଼ିକର କଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଗଙ୍ଗା ଯମୁନା ଘାଘରା ବେଟୁଆ ବୁଦ୍ଧିଗଣ୍ଡକ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ସେହିଭଳି ହାମିରପୁର ପ୍ରୟାଗରାଜ ବାରଶାସୀ ବାଲିଆ ଏବଂ କୃଷିନଗର ଜିଲ୍ଲାର ବହୁ ଅଞ୍ଚଳ ଏହି ବନ୍ୟାରେ ପ୍ରଭାବିତ ହୋଇଛି କୃଷିନଗର ଜିଲ୍ଲାର ଶହ ଶହ ଗ୍ରାମବାସୀ ଏହି ବନ୍ୟାଲାଗି ନିଜର ଘରଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି

ଗଲି ବଏ ଅସ୍କାର ବଲିଉଡ୍ ସିନେମା 'ଗଲିବଏ'କୁ ଆର୍ନ୍ତକାତିକ ଫିଚର ଫିଲ୍ମ ଶ୍ରେଣୀରେ ଅସ୍କାର ପୁରସ୍କାର ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି ଏହି ସିନେମାକୁ କୋୟା ଅକ୍ତର ନିର୍ଦ୍ଦେଶନା ଦେଇଥିଲାବେଳେ ଏଥିରେ ରଣବୀର ସିଂ ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମୁମ୍ୟାଇର ଦ୍ରଇଜଣ ର୍ୟାପର ଡିଭାଇନ ଓ ନେଜିଙ୍କ ସଂଘର୍ଷମୟ ଜୀବନର କାହାଣୀ ଉପରେ ଏହି ସିନେମାଟି ଆଧାରିତ

କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି ମ୍ୟାଚ୍ ଆଜି ବେଙ୍ଗାଲୁରୁଠାରେ ଖେଳାଯିବ